ଆସିଆନ୍ ଭାରତ ବନ୍ଧ୍ରତା ଯୋଗାଯୋଗ ସାମ୍ରଦିକ ସହଯୋଗ ବ୍ୟବସାୟ ଓ ବାଶିଜ୍ୟ ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ସମୀକ୍ଷା କରାଯିବ

କୋଭିଡ୍ ନାଇଷ୍ଟିନ୍ ଓ ଏହା ପରବର୍ତ୍ତୀ ମହାମାରୀଜନିତ ଅର୍ଥନୈତିକ ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି

ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି ଟେଲି ଯୋଗାଯୋଗ ଓ ନେଟ୍ୱାର୍କିଂ ଉତ୍ପାଦ ଔଷଧପତ୍ର ଅଟେ ମୋବାଇଲ୍ ଓ ଅଟେ ଯନ୍ତ୍ରାଂଶ ବୟନ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଗତକାଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଏହି ଯୋଜନା ଭାରତୀୟ ଉତ୍ପାଦନକାରୀ ମାନଙ୍କୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ସକ୍ଷମ କରାଇବ ଏବଂ ପୁଞ୍ଜିବିନିଯୋଗକୁ ଆକ୍ରୁଷ୍ଟ କରାଇବା ସହ ରପ୍ତାନୀ ବୃଦ୍ଧି କରିବ ସେ କହିଛନ୍ତି ଏହା ଉତ୍ପାଦନ ବୃଦ୍ଧି କରିବା ସହ ଦେଶରେ ରପ୍ତାନୀ ଓ ନିଯୁକ୍ତି ସୁଯୋଗ ସ୍ନୁଷ୍ଟି କରିବ

ପିଏମ୍ ଟ୍ୟାକ୍ନ ପେୟର୍ ଭାରତ ଟିକସ ଆତଙ୍କକୁ ପଛରେ ପକାଇ ଟିକସ ସ୍ୱଚ୍ଛତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ କହିଛନ୍ତି ସରକାରଙ୍କ ଦ୍ୱାରା ସଂସ୍କାର ପ୍ରଦର୍ଶନ ଓ ରୁପାନ୍ତରଣ ନୀତିରେ ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଆୟକର ଆପିଲେଟ୍ ଟ୍ରିବ୍ୟନାଲ୍ କଟକ ବେଞ୍ଚର ନବନିର୍ମିତ ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଭିଡିଓ କନଫରେନ୍ସିଂ ଜରିଆରେ ଗତକାଲି ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ପୂର୍ବରୁ ଥିବା ସରକାରଗୁଡିକ ସମୟରେ କରଦାତାମାନେ ଟିକସ ଆତଙ୍କ ନେଇ ଅଭିଯୋଗ କର୍ତ୍ଥିଲେ ଆଜି ଦେଶ ଏ କ୍ଷେତ୍ରରେ ଅମ୍ଳଚ୍ଚଳ ପରିବର୍ଭନ କରିବା ସହିତ ଟିକସ ବ୍ୟବସ୍ଥାରେ ସ୍ୱଚ୍ଚତା ଆଣିବାରେ ସମର୍ଥ ହୋଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରୁ ରକ୍ଷା ପାଇବାପାଇଁ ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଭଳି ପ୍ରତିଷେକ୍ଷକ ଉପାୟ ଅବଲମ୍ଭନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବିବେକାନନ୍ଦ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଙ୍ଗି ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଭିଡ଼ିଓ କନ୍ଫରେନ୍ସିଂ କ୍ରିଆରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବେ ଶିକ୍ଷାମନ୍ତୀ ରମେଶ ପୋଖରିଆଲ୍ ନିଶଙ୍କ ଏହି ଅବସରରେ ଉପସ୍ଥିତ ରହିବେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଓ ଲକ୍ଷ୍ୟ ଦେଶର ଯୁବପିଢ଼ିକୁ ପ୍ରୋସାହିତ କରିବା ସହ ଏଭଳି ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱଙ୍କ ପାଇଁ ଭାରତ ନିଜକୁ ଗର୍ବିତ ମନେ କର୍ତ୍ଥି ଯିଏକି ସାରା ବିଶ୍ୱର ଲକ୍ଷ ଲକ୍ଷ ଜନତାକୁ ଅନୁପ୍ରାଣିତ କରିଥିଲେ ପ୍ରଧାନମନ୍ତ୍ରୀ ସବୁବେଳେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶର ଆଜି ବି ପ୍ରାସଙ୍ଗିକତା ରହିଛି ଯାହାକି ସ୍ୱାମିଜୀଙ୍କ ଜୀବିତାବସ୍ଥାରେ ଥିଲା ପ୍ରଧାନମନ୍ତ୍ରୀ ସବୁବେଳେ ଜନମାନସର ସେବା ଏବଂ ଯୁବସମାଜକୁ ସଶକ୍ତ କରିବାଦ୍ୱାରା ଦେଶ ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ସୁଦୃଢ଼ ହୋଇଥାଏ ବୋଲି ଗୁର୍ତ୍ୱାରୋପ କରିଛନ୍ତି କ୍ୟାବିନେଟ୍ ବୈଠକ ପାର୍ବଶ ସମୟରେ କୋଭିଡ୍ ନାଇଷ୍ଟିନ୍ ମହାମାରୀକୁ ନେଇ ରାଜୀବ ଗୌବା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ କ୍ୟାବିନେଟ୍ ସଚିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ଭିଭିଭୂମି ଅକ୍ୱିଜେନ୍ ସୁବିଧା ଥାଇ ଆଇସୋଲେସନ୍ ବେଡ୍ ଆଇସିୟୁ ଭେଷ୍ଟିଲେଟର୍ ଅକ୍ଟିଜେନ୍ ଉତ୍ପାଦନ ଓ ଯୋଗାଣ ଉପରେ ପଦକ୍ଷେପ ନେବାପାଇଁ ସେ ପରାମର୍ଶ ଦେଇଛନ୍ତି ଜମ୍ମୁ କାଶୁୀର ମୁଖ୍ୟ ଶାସନ ସଚିବ ଡିଭିଆର୍ ସୁବ୍ରମଣ୍ୟମ୍ ଏହି ଅବସରରେ କହିଛନ୍ତି ମୃତ୍ୟୁହାର ହ୍ରାସ କରିବାପାଇଁ ଠିକ୍ ସମୟରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ହସ୍କିଟାଲ୍ରେ ଭର୍ଭି କରାଯିବା ନିହାତି ଜର୍ତରୀ ସେ ପୁଣି କହିଛନ୍ତି ବିମାନ ସଡ଼କ ପଥ ଓ ରେଳବାଇରେ ଆସୁଥିବା ସମସ୍ତ ଯାତ୍ରୀଙ୍କର ଜମ୍ମୁ କାଶ୍ମୀରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ପରିବେଶକୁ ସ୍ୱଚ୍ଛ ରଖିବାପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଗ୍ରଜରାତ୍ ମ୍ରଖ୍ୟମନ୍ତ୍ରୀ ବିଜୟ ରୂପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ସ୍ୱତନ୍ତ୍ର ଅଭିଯାନ ପଦକ ପ୍ରଦାନ କରାଯିବ ସୀମାବର୍ତ୍ତୀ ଓ ଦୁର୍ଗମ ଗ୍ରାମଗୁଡ଼ିକରେ ଶିକ୍ଷା ସ୍ୱାସ୍ଥ୍ୟ ଓ ସଡ଼କ ଯୋଗାଯୋଗ ଭଳି ସମସ୍ୟା ସମାଧାନ ତଥା ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ

ଏହି ଯୋଜନାରେ ଅରୁଣାଚଳ ପ୍ରଦେଶ ଆସାମ ମଣିପୁର ମେଘାଳୟ ମିକୋରାମ ନାଗାଲ୍ୟାଣ୍ଡ୍ ସିକ୍କିମ୍ ଏବଂ ଉତ୍ତର ପୂର୍ବ ତ୍ରିପୁରା ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କମ୍ମୁ କାଶ୍ମୀର ଓ ଲଦାଖ୍ର ସମସ୍ତ ବିମାନ ବନ୍ଦର ଅନ୍ତର୍ଭୁକ୍ତ

ପିଏମ୍ ଆୟୁର୍ବେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗ୍ରଜରାତର ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଟିଆର୍ଏ ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏନ୍ଆଇଏର ଉଦ୍ଘାଟନ କରିବେ ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ବିଂ ଜରିଆରେ ଉଦ୍ଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି

ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍ ନାଇକ୍ଜିନ୍ ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିବ

ଦେଶ ବିଭାଜନ ପରେ ହରିୟାଣାର କୁରୁକ୍ଷେତ୍ରରେ ଅସ୍ଥାୟୀ ଭାବେ ବସବାସ କରୁଥିବା ଲୋକମାନଙ୍କୁ ଗାନ୍ଧିଜୀ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ ଏହାକୁ ସ୍କରଣ କରି ପ୍ରତିବର୍ଷ ଆକାଶବାଣୀର ନୂଆଦିଲ୍ଲୀ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି

କ୍ରମାଗତ ପରୀକ୍ଷା ଚିହ୍ରଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟହାର କମିଛି ବୋଲି ମନ୍ତ୍ରଣାଳୟ କହିଛି

ସ୍ଥାନୀୟ ବୃଣାକାର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ଜିନିଷକୁ କ୍ରୟ କରିବା ସହ ଏହାକୁ ଉପହାର ଦେଇ ଦିପାବଳୀ ପାଳନ କରିବା ପାଇଁ ବୟନଶିଳ୍ପ ମନ୍ତ୍ରୀ ସୁତି ଇରାନୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହାଦ୍ୱାରା ସ୍ଥାନୀୟ କାରିଗରମାନେ ଉପକୃତ ହେବେ ବୋଲି ସେ କହିଛନ୍ତି

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଭାରତରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର କରିବା ସହ ଏ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ପାଇଁ ଆହ୍ବାନ ଦେଇଥିଲେ